ଅନ୍ୟପକ୍ଷରେ ନିର୍ବାଚନ ପ୍ରକ୍ରିୟାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ରୁତି ଚଳାଇଛି

ଏନେଇ ଝାରସୁଗୁଡ଼ା ବିମାନ ବନର ନିର୍ଦ୍ଦେଶକ ଏସ୍କେ ଚୌହାନ ସୂଚନା ଦେଇଛନ୍ତି

ସେହିକ୍ରମରେ ଗତକାଲି ଉଠାଜଳସେଚନ ନିଗମ ଅଧ୍ୟକ୍ଷ ପଦର୍ ଇସ୍ତଫା ଦେଇଥିବା ରଘୁନାଥ ମହାନ୍ତି ଆକି ବିଜେଡ଼ି ଛାଡ଼ିଛନ୍ତି ସେ ତାଙ୍କ ଇସ୍ତଫାପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି ସେ ଇସ୍ତଫାପତ୍ରରେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି

ତାଙ୍କ ପରିବାରରୁ ଅନ୍ୟ କେହି ନିର୍ବାଚନ ଲଢ଼ିବେ ନାହିଁ

'ଶ୍ରତିନ୍ୟାସ'ର ପ୍ରତିଷ୍ଷାତା ସ୍ୱାମୀ ସୁଧାନନ୍ଦ ସରସ୍ୱତୀ ମହାରାକ ମୁଖ୍ୟବକ୍ତା ଭାବେ ଯୋଗଦେଇ ସତ୍ୟବାଦୀର ସାଂସ୍କୃତିକ ପରମ୍ପରା ଉପରେ ଆଲୋକପାତ କରିଛନ୍ତି ଉପଗ୍ରହ ଦୀର୍ଘ ଉଚ୍ଚତା ଓ ଶହଶହ କିଲୋ ଓଜନର ରକେଟ୍ ମାଧ୍ଧମରେ ଉପଗ୍ରହକୁ କିପରି ମହାକାଶକୁ ପଠାଯାଉଛି ତାକୁ ଜଣେ ସାଧାରଣ ମଣିଷ ସ୍ୱଚକ୍ଷୁରେ ଦେଖିବା ସମ୍ଭବ ନୂହେଁ ତେବେ ଏପରି ଅସମ୍ଭବକୁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ ସମ୍ଭବ କରିବାକୁ ଯାଉଛି

ଏଥିପାଇଁ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ

ଅପରପକ୍ଷରେ ରାକ୍ୟର ଅଧିକାଂଶ ସ୍ଥାନରେ ଗ୍ରୀଷ୍କର ପ୍ରଭାବ ଦେଖବାକୁ ମିଳିଛି